ସେଗୁଡ଼ିକ ମଧ୍ୟରେ ମୁମ୍ଭାଇ ଚେନ୍ନାଇ ଦିଲ୍ଲୀ ଅହମ୍ମଦାବାଦ ଥାଣେ ପୁଣେ ହାଇଦ୍ରାବାଦ କୋଲକାତା ଇନ୍ଦୋର ଜୟପୁର ଯୋଧପୁର ଚେଙ୍ଗାଲପଟ୍ର ଓ ତୀର୍ବାଲ୍ରର ରହିଛି ବୈଠକ ସମୟରେ କୋଭିଡ୍ ନାଇଷ୍ଟିନ୍ର ମ୍ରକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ଗ୍ରଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ସେହି ସହରଗ୍ରଡ଼ିକ ଅବସ୍ଥିତ ରାଜ୍ୟଗ୍ରଡ଼ିକର ମୁଖ୍ୟ ସଚିବମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ କେନ୍ଦ୍ର ସରକାର ସହରାଞ୍ଚଳରେ କୋଭିଡ୍ ନାଇଷ୍ଟିନର ମ୍ରକାବିଲା ସମ୍ଭନ୍ଧରେ ନିର୍ଦ୍ଦେଶାବଳୀ ପୂର୍ବର୍ କାରି କରିସାରିଛନ୍ତି

ଲୋକମାନଙ୍କର ସଂକ୍ରମିତ ହେବା ଓ ସଂକ୍ରମିତ ଲୋକମାନଙ୍କ ସଂସ୍କର୍ଶ ଆସ୍ତ୍ରିବା ବ୍ୟକ୍ତିମାନଙ୍କୁ ଭିତ୍ତି କରି ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ କୋନ୍ ଭାବେ ନାମିତ କରାଯିବା ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ଏହାଦ୍ୱାରା ସମ୍ପୁକ୍ତ ଅଞ୍ଚଳଗୁଡ଼ିକ ପାଇଁ ଅଧିକ କଠୋର ନୀତିନିୟମ ପ୍ରଶୟନ କରାଯାଇ ପାରିବ ଓ ସଂକ୍ରମଣକ୍ତ ନିୟନ୍ତ୍ରଣ କରାଯାଇ ପାରିବ ପୌରନିଗମଗୁଡ଼ିକୁ ଆବାସିକ ଅଞ୍ଚଳ ମୋହଲା ପୌର ପରିଷଦ ୱାର୍ଡ୍ କିମ୍ବା ବିଭିନ୍ନ ଥାନା ଅଞ୍ଚଳ ପୌର ଜୋନ୍ ଓ ସହରଗୁଡ଼ିକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ନାମିତ କରିବାକୁ କ୍ଷମତା ପ୍ରଦାନ କରାଯାଇଛି

ଦେଶୀୟ ବିମାନ ଚଳାଚଳ ସେବା ଦୀର୍ଘ ଦୁଇ ମାସ ପରେ ଗତ ସୋମବାରଠାରୁ ଆରମ୍ଭ ହୋଇଛି

ଯେଉଁ ଲୋକମାନେ ପ୍ୟାନ୍ ନମ୍ଘର ପାଇଁ ଆବେଦନ କରିଛନ୍ତି ଯଦି ସେମାନଙ୍କର ଆଧାର ନମ୍ଭର ରହିଛି ତେବେ ସେମାନେ ଏହି ସୁବିଧା ଲାଭ କରିପାରିବେ ଏଥିପାଇଁ ସେମାନଙ୍କର ମୋବାଇଲ୍ ଫୋନ୍ ଆଧାର ନମ୍ଭର ସହିତ ପଞ୍ଜିକୃତ ହୋଇଥିବା ଆବଶ୍ୟକ ଏହି ପ୍ରକ୍ରିୟା ସମ୍ପର୍ଣ୍ଣ ଅନ୍ଲାଇନ୍ ଉପାୟରେ ହେବ ଓ ଏଥିପାଇଁ କାଗଜର ବ୍ୟବହାର ହେବ ନାହିଁ

ଏହି ବ୍ୟବସ୍ଥା ମାଧ୍ୟମରେ ପ୍ୟାନ୍ ନମ୍ଭର ପାଇଁ ଆବେଦନକାରୀଙ୍କ ଆୟକର ବିଭାଗର ଇ ଫାଇଲିଂ ଓ୍ବେବ୍ସାଇଟ୍ର ବ୍ୟବହାର କରିବାକୁ ପଡ଼ିଥାଏ

ଆବଶ୍ୟକ ସ୍ଥଳେ ଆବେଦନକାରୀ ସେମାନଙ୍କର ଆବେଦନର ସ୍ଥିତି ବିଷୟରେ ଯାଞ୍ଚ କରି ସେମାନଙ୍କର ପ୍ୟାନ୍ ନମ୍ଘର ଡାଉନ୍ଲୋଡ୍ କରିପାରିବେ ଲୋକଷ୍ଟ କଣ୍ଟ୍ରୋଲ୍ ରାଜସ୍ଥାନ ପଞ୍ଜବ ଗୁଜରାଟ ଓ ମଧ୍ୟପ୍ରଦେଶରେ ଦେଖାଦେଇଥିବା ପଙ୍ଗପାଳଙ୍କ ନିୟନ୍ତ୍ରଣ କରିବା ନେଇ ସମ୍ପ୍ରକ୍ତ ରାଜ୍ୟ ସରକାରମାନଙ୍କ ପକ୍ଷର୍ ଆବଶ୍ୟକ ପଦକ୍ଷେପ ନିଆଯାଉଛି

ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ସିଞ୍ଚନ ସମେତ ପାରମ୍ପରିକ ପ୍ରଥାରେ ଏହି ପଙ୍ଗପାଳଙ୍କ ଗତିକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରାଯାଉଛି ସବୁଠାରୁ ବେଶି ପ୍ରଭାବିତ ଉତ୍ତର ଗୁଜରାଟ ଜିଲ୍ଲାଗୁଡ଼ିକରେ ସମସ୍ତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ସେହିଭଳି ରାଜସ୍ଥାନ ମଧ୍ୟପ୍ରଦେଶ ଓ ପାକିସ୍ତାନ ସଂଲଗ୍ନ କିଲ୍ଲାଗୁଡ଼ିକ ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି

ସେଠାରେ ଦମକଳ ଗାଡ଼ି ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନ ଦ୍ୱାରା ଔଷଧ ସିଞ୍ଚନ କରାଯାଉଛି ସାବରକର ଟ୍ରିବୁଟ୍ ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଆଜି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଜୟନ୍ତୀ ଅବସରରେ ଶ୍ରୀ ମୋଦି ଟ୍ୱିଟ୍ କରିଆରେ ବୀର ସାବରକରଙ୍କ ସାହସିକତା ପ୍ରତି ନତମସ୍ତକ ଜଣାଇଛନ୍ତି ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟାନାଇଡୁ ଟ୍ୱିଟ୍ କରି କହିଛନ୍ତି ବୀର ସାବରକର ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ସେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ ସମାଜ ସଂସ୍କାରକ ଓ ରାଜନୈତିକ ଦିଗ୍ଦର୍ଶକ ଥିଲେ

ସାବରକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଜାଭେଡକର କହିଛନ୍ତି ସାବରକର ହେଉଛନ୍ତି କଣେ ଦେଶପ୍ରେମୀ ଏବଂ ବିଶିଷ୍ଟ ଲେଖକ ସମାଜରେ ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଯାଇଛନ୍ତି ବୋଲି ଶ୍ରୀ ଜାଭେଡକର କହିଛନ୍ତି ବ୍ଲାଷ୍ଟ ଆଭଟେଡ୍ ଜାମ୍ମକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ନିରାପତ୍ତାବାହିନୀ ଯବାନମାନେ ଆଜି ଏକ ବଡଧରଣର ବିସ୍ଫୋରଣକୁ ଏଡାଇବାରେ ସକ୍ଷମ ହୋଇଛନ୍ତି ଏକ ସାଷ୍ଟ୍ରୋ କାର୍ ଭିତରେ ସେହି ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥଟି ଥିଲା ଓ କାର୍ଟିକୁ ଦକ୍ଷିଣ କାଶ୍ମୀରର ପୁଲୁୱାମା କିଲ୍ଲାସ୍ଥିତ ରାଜପୁରା ଅଞ୍ଚଳର ଆୟେନଗୁଣ୍ଡ୍ଠାରେ ରଖାଯାଇଥିଲା ବୋମା ନିଷ୍କ୍ରିୟକାରୀ ଦଳ ଆଜି ସକାଳେ ସେହି ବିସ୍କୋରକ ପଦାର୍ଥଟିକୁ ନିଷ୍କ୍ରିୟ କରିଥିଲେ ପୁଲିସ କହିଛି ସେହି ବିସ୍କୋରକ ପଦାର୍ଥ ଏକ ସାକ୍ଷ୍ରୋ କାର୍ରେ ରଖାଯାଇଥିବା ବିଷୟରେ ପୁଲିସକୁ ଗୁପ୍ତ ସ୍ୱଚନା ମିଳିବା ପରେ ନିରାପଭାବାହିନୀ କବାନମାନେ ଗାଡିଗ୍ରଡିକ୍ ଯାଞ୍ଚ କରିବା ଆରମ୍ଭ କରିଥିଲେ ଏହାପରେ ସେହି କାର୍ର ଡ୍ରାଇଭର ପ୍ରଲିସଯାଞ୍ଚ ବିଷୟରେ ଜାଣିପାରି ସେଠାର୍ ଖସି ପଳାଇବାରେ ସମର୍ଥ ହୋଇଥିଲା ପ୍ରଲିସ ପକ୍ଷର୍ ସେହି ଗାଡ଼ିଉପରକ୍ତ କିଛି ରାଉଣ୍ଡ ଗ୍ରଳି ମଧ୍ୟ ଚଳାଯାଇଥିଲା ଯବାନମାନେ ଗାଡ଼ିଟିକ୍ ଉଡାଇଦେବା ପରେ ସେହି ଅଞ୍ଚଳରେ ଏକ ବଡଧରଣର ଦୁର୍ଘଟଣାକୁ ଏଡାଯାଇପାରିଛି

ଏଥିଲାଗି ଜୁନ୍ ପହିଲାରୁ କେରଳରେ ଦକ୍ଷିଣ ପଣ୍ଟିମ ମୌସୁମୀ ବାୟୁ ପ୍ରବେଶ କରିବାର ଅନୁକ୍ରଳ ପରିବେଶ ସୃଷ୍ଟି ହେବ ଭୂ ବିଜ୍ଞାନ ମନ୍ତ୍ରଣାଳୟ କହିଛି ପଣ୍ଟିମ କେନ୍ଦ୍ରୀୟ ଆରବ ସାଗର ଉପରେ ଏକ ଘୂର୍ଷିବଳୟ ସୂଷ୍ଟି ହୋଇଛି

ପରବର୍ତ୍ତୀ ତିନି ଦିନ ମଧ୍ୟରେ ଏହା ଉତ୍ତର ପଣ୍ଢିମ ଦିଗକୁ ଗତି କରି ଦକ୍ଷିଣ ଓମାନ ଓ ପୂର୍ବ ୟେମେନ ଉପକୂଳ ଆଡ଼େ ମୁହାଁଇବ